ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର ଠିକ୍ ଭାବେ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହାସ ପାଉଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛିଅଧିକ ନମୁନା ପରୀକ୍ଷା କରାଯିବା ଦ୍ୱାରା ସଫକ୍ରମିତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ତୁରନ୍ତ ଚିକିତ୍ସା କରାଯାଉଛି ଏଥିଯୋଗୁଁ ଦେଶରେ କୋବିଡ୍ ମୃତ୍ୟୁହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ନମୁନା ପରୀକ୍ଷା ବିଗତ ଦୁଇମାସ ଭିତରେ ଯଥେଷ୍ଟ ମାତାରେ ବୃଦ୍ଧି ପାଇଛି

କଲାମ ଟ୍ରିବ୍ୟୁଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଡକ୍ର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଦେଶର ରାଷ୍ଟ୍ରପତି ଓ ଜଣେ ବୈଜ୍ଞାନିକଭାବେ ଡକ୍କର କଲାମଙ୍କ ଅବଦାନକୁ ଦେଶ କେବେ ଭୁଲିପାରିବ ନାହିଁ ଦେଶର ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଡକ୍ଟର କଲାମଙ୍କର ଜୀବନୀ ଓ କାର୍ଯ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଅନୁପ୍ରାଣୀତ କରିଛି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଡକ୍କର କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଶ୍ରୀ ନାଇଡୁ କହିଛନ୍ତି ଦେଶର ପ୍ରତିରକ୍ଷା ଓ ମହାକାଶ ଦକ୍ଷତା ବୃଦ୍ଧିରେ ତାଙ୍କର ଅବଦାନ ଅତ୍କଳନୀୟ ଡକୁର କଲାମ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉସ ହୋଇ ରହିବେ ବୋଲି ସେ କହିଚ୍ଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଭାରତର ମିଶାଇଲ ମ୍ୟାନ୍ ଭାବେ ପରିଚିତ ଡକୁର କଲାମ ଦେଶର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛନ୍ତି

ଶ୍ରୀ ଶାହା କହିଛନ୍ତି ଡକ୍ଟର କଲାମ ଜଣେ ଦୂରଦୃଷ୍ଟିସଂପନ୍ନ ନେତା ଥିଲେ ଓ ଭାରତର ମହାକାଶ ଓ କ୍ଷେପଶାସ୍ତ୍ର କାର୍ଯ୍ୟକ୍ରମର ଜନକ ଥିଲେ ଏ କ୍ଷେତ୍ରରେ ସେ ଭାରତକୁ ଆତ୍ମନିର୍ଭରଶୀଳ କରାଇବାକୁ ସର୍ବଦା ଉଦ୍ୟମ କରି ଆସ୍ତ୍ରଥିଲେ ସେ କହିଛନ୍ତି ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ଆମକୁ ଅନୁପ୍ରାଣୀତ କରି ଚାଲିବ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଡକ୍କର କଲାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ସକ୍ଷମ ତଥା ଶକ୍ତିଶାଳୀ ଦେଶ ଭାବେ ଗଢ଼ିତୋଳିବାକୁ ସର୍ବଦା ଉଦ୍ୟମ କରିଆସିଥିଲେ ବୋଲି କହିଛନ୍ତି ଶ୍ରୀ ଜାବଡେକର କହିଛନ୍ତି ଡକୁର କଲାମଙ୍କ ଆଦର୍ଶ ଓ ଚିନ୍ତାଧାରା ସର୍ବଦା ଦେଶର ଜନସାଧାରଣ ବିଶେଷକରି ଯୁବପିଢ଼ିକୁ ଅନୁପ୍ରାଣିତ କରିବ

ଫିଲ୍ମସ ଡିଭିଜନର ୱେବ୍ସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାର ପ୍ରସାରଣ ହେବ ପଙ୍କଜ ବ୍ୟାସ୍ ଏହି ବୂଉଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଓ ଏହାକୁ ଡକ୍ଟର କଲାମଙ୍କ ଜୀବନୀ ଏବଂ କାର୍ଯ୍ୟ ପାଇଁ ଉତ୍ଗ କରାଯାଇଛି

ପ୍ରଥମ ଅଧିବେଶନ ଗତ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା

ସେ ମଧ୍ୟ ସଦସ୍ୟ ଦେଶଗୁଡ଼ିକ ଦ୍ୱାରା ନୀତି ପ୍ରଶୟନରେ ବିବିଧତା ଉପରେ ବିବେଚନା କରାଯିବାକୁ କହିଚ୍ଛନ୍ତି ଫାର୍ମା ସେକୁର ଗ୍ରୋଥ୍ ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା କହିଚ୍ଚନ୍ତି ଭାରତ ବିଶ୍ୱରେ ସର୍ବବୃହତ ପ୍ରଜାତି ଔଷଧ ଉତ୍ପାଦନକାରୀ ଓ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି

ଇଡି ସର୍ଚେସ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ସାରେଟ୍ ସୁଶାନ୍ତ ସିଂ ରାଜପୁତ ମାମଲାରେ ଜଣେ ଚଳଚ୍ଚିତ୍ର ନିର୍ମାତା ଦିନେଶ ବିଜନ୍ଙ୍କ ବାସଭବନ ଓ କାର୍ଯ୍ୟାଳୟ ପରିସରରେ ଖାନତଲାସି କରିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହ କଡ଼ିତ କଳାଧନ ମାମଲାରେ ଏହି ଖାନତଲାସି କରାଯାଇଛି କଳାଧନ ନିବାରଣ ଆଇନ ଅଧୀନରେ ଏନଫୋର୍ସମେଣ୍ଟ ଡାଇରେକ୍ଲୋରେଟ୍ ଗତକାଲି ତାଙ୍କର ମୁମ୍ୟାଇସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଖାନତଲାସି କରିଛି ଇଡିର କହିବା ଅନୁସାରେ ବିଜନଙ୍କୁ ପୂର୍ବରୁ ଜେରା କରାଯାଇଥିଲା ଜେରା ସମୟରେ ସୁଶାନ୍ତ ରାଜପୁତଙ୍କୁ ଦିଆଯାଇଥିବା ଅର୍ଥ ଓ କଷ୍ଟ୍ରାକ୍ ବିଷୟରେ ପ୍ରଶ୍ନ କରାଯାଇଥିଲା

ଏହି ଚଳଚ୍ଚିତ୍ରରେ ସୁଶାନ୍ତ ସିଂ ରାଜପୁତ ଓ କୀର୍ତ୍ତି ସାନନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜପୁତଙ୍କ ପିତା ଦାୟର କରିଥିବା ଏଫ୍ଆଇଆର୍କୁ ଭିଭିକରି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କଳାଧନ ମାମଲା ରୁଜୁ କରିଥିଲା ରାଜପୁତଙ୍କର ବାନ୍ଧବୀ ତଥା ଲିଭ୍ ଇନ୍ ପାର୍ଟନର ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏଫ୍ଆଇଆର୍ରେ ଅଭିଯୋଗ କରାଯାଇଥିଲା